ପିଏମ୍ କୋଲକାତା ଭିକିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମଗ୍ର ବିଶ୍ୱ ଦେଶର ନିୟନ୍ତ୍ରଣ ରେଖାଠାରୁ ପ୍ରକୃତ ନିୟନ୍ତ୍ରଣ ରେଖା ମଧ୍ୟରେ ନେତାଜ୍ଞୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିକକ୍ସିତ ଆତ୍ମ ନିର୍ଭର ଭାରତର ସଶକ୍ତ ଅବତାରକୁ ଦେଖୁଛନ୍ତି ସେ କହିଛନ୍ତି ଭାରତର ସାର୍ବଭୌମତ୍ୱ ପ୍ରତି ଯେବେବି କୌଣସି ବିପଦ ଆସିଛି ତାର ଦୂଢ଼ ଜବାବ ଦିଆଯାଇଛି ସେ କହିଛନ୍ତି ଦେଶକୁ ଆତ୍ମନିର୍ଭର କରିବା ପାଇଁ ନେତାଜ୍ଞୀ ସ୍ୱପ୍ନ ଦେଖିଥିଲେ ଆଜି ଦେଶ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢ଼ୁଥିବାରୁ ଗର୍ବ ଅନୁଭବ ହେଉଛି

ଦେଶ ପାଇଁ ନେତାଜୀଙ୍କର ଅବଦାନ ଓ ବଳୀଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନେତାଜୀ ଦେଶର ଜନସାଧାରଣଙ୍କ ସାହସ ପାଇଁ ପ୍ରେରଣାର ଉହ ହୋଇଥିବାରୁ ଦେଶ ତାଙ୍କ ନିକଟରେ ଚିରରଣୀ

ପ୍ରଧାନମନ୍ତ୍ରୀ କହିଛନ୍ତି ନେତାଜୀ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କ ମଧ୍ୟରେ ଏକତା ଆଣିଥିଲେ ଓ ଦେଶର ପ୍ରତ୍ୟେକ କ୍ଷାତି ଧର୍ମ ଓ ବର୍ଷର ଲୋକମାନଙ୍କୁ ଦେଶର ସେନା ଭାବେ ଗଢ଼ିତୋଳିଥିଲେ ଶ୍ରୀ ମୋଦୀ ଭିକ୍ନୋରିଆ ମେମୋରିଆଲ୍ ଠାରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ସ୍ଥାୟୀ ପ୍ରଦର୍ଶନୀ ଓ ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ଶୋ'କୁ ଉଦ୍ଘାଟନ କରିଥିଲେ 'ଆମରା ନୁତୋନ୍ ଯୌବୋନେରୀ ଦୂତ୍' ନାମକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଚ୍ଚୀ ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟୋରିଆ ମେମୋରିଆଲ୍ଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ଗତକାଲି ଅପରାହୁରେ କୋଲକାତାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ପୈତୃକ ବାସଗୃହ ନେତାଜୀ ଭବନକୁ ଗସ୍ତ କରିଥିଲେ ସେଠାରେ ସେ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ସେଠାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧନ୍ଗଡ଼୍ ସହ ନ୍ୟାସନାଲ୍ ଲାଇବ୍ରେରୀ କ୍ୟାମ୍ପସ୍କୁ ଯାଇଥିଲେ ସେଠାରେ ସେ ଆର୍ଟିଷ୍ଟ୍ କ୍ୟାମ୍ପ୍ ଓ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ଜୋଚନ କରିଥିଲେ

ଦେଶର ଯେଉଁସବୁ ରାଜ୍ୟ ଗୁଡ଼ିକରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମସ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ଯୋଜନାକୁ ଗତକାଲି ଗୌହାଟୀରୁ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି ସେଠାରେ ଆୟୋଜିତ ପରାକ୍ରମ ଦିବସ ଉତ୍ବୋଧନ ଦେଇ ସେ କହିଛନ୍ତି ନେତାଜୀଙ୍କ ଜୟନ୍ତୀରେ ସିଏପିଏଫ୍ ପାଇଁ ଆୟୁଷ୍ମାନ୍ ଭାରତ ଯୋଜନାର ଶୁଭାରୟ ହୋଇଥିବା ଖୁସିର ବିଷୟ ଏହି ଅବସରରେ ସେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଦେଶ ଗଠନରେ ଭୂମିକା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ ନିରାପତ୍ତା ବାହିନୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଥିଲେ

ସୁରକ୍ଷା ବାହିନୀ ଯବାନମାନଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିସର ଓ ସୁବିଧା ଯୋଗାଇ ଦେବାକୁ ସରକାର ଉଦ୍ୟମ କରୁଛନ୍ତି

ଦୁଇଦିନିଆ ବୈଠକରେ ଉତ୍ତର ପୂର୍ବାଞ୍ଚଳର ବିକାଶ ସମନ୍ଧୀତ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଉଛି ଆଜି ଏହି ବୈଠକ ଉଦ୍ଯାପିତ ହେବ

ଅର୍ଥ ମନ୍ତ୍ରଣାଳୟ କହିଛି ବଜେଟ୍ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହେବା ସମୟରେ ପ୍ରତିବର୍ଷ ପରମ୍ପରା ଅନୁସାରେ ହାଲୱା ଉହବର ଆୟୋଜନ କରାଯାଇଥାଏ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ ଅର୍ଥ ମନ୍ତ୍ରଶାଳୟ କହିଛି ପ୍ରଥମ ଥର ପାଇଁ କେନ୍ଦ୍ର ବଜେଟ୍କୁ କୌଣସି କାଗଜର ବ୍ୟବହାର ବିନା ଉପସ୍ଥାପନ କରାଯିବ ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି ଏହି ଏହା ମାଧ୍ୟମରେ ସମସ୍ତ ସାଂସଦ ଓ ସର୍ବସାଧାରଣ ବଜେଟ୍ ଦସ୍ତାବିଜ୍ଗୁଡ଼ିକୁ ପଢ଼ି ପାରିବେ

ବାର୍ଷିକ ଆର୍ଥିକ ବିବୃଭି ଅସ୍ଥାୟୀ ଖର୍ଚ୍ଚ ଦାବି ଓ ଅର୍ଥ ବିଲ୍କୁ ମଧ୍ୟ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଜାଶିହେବ

ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ୍ ଗୁଡ଼ିକ ଏହି ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମ ହେଉଛି ଦେଶର ଐତିହ୍ୟର କେନ୍ଦ୍ରବିନ୍ଦୁ ଆସାମର ଦ୍ରତ ଓ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମ ଆତ୍ମନିର୍ଭର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ସେ କହିଛନ୍ତି ଏନ୍ଡିଏ ସରକାର ସର୍ବଦା ଆସାମର ସଂସ୍କୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସୁଛନ୍ତି ସରକାର ଆସାମର ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ଦିଗରେ ନୀତିମାନ ପ୍ରଣୟନ କରୁଛନ୍ତି

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଦିଗରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାରଙ୍କ ଆକ୍ଟ୍ରିଷ୍ଟ ନୀତି ଯୋଗାଯୋଗକୁ ଅଧିକ ମଜବୁତ କରିଛି କୋବିଡ୍ ନାଇଷ୍ଟିନ୍ ସମୟରେ ଆସାମ ସରକାରଙ୍କ ମାନବୀୟ କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଛନ୍ତି

ଗତକାଲି ଅପରାହ୍ନରେ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ଏକ ବିମାନ ଗ୍ୟାଙ୍ଗ୍ଟକ୍ ସ୍ଥିତ ଏହି ବିମାନ ବନ୍ଦରରେ ପହଞ୍ଚିଥିଲା ଯାତ୍ରୀମାନଙ୍କୁ ସିକିମ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଏମ୍କେ ଶର୍ମା ସ୍ୱାଗତ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ସେଠାରେ ଦେଖାଦେଇଥିବା ବିଭିନ୍ନ ବୈଷୟିକ ତ୍ରୁଟିକୁ ସଂଶୋଧନ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧା କରାଯିବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଛି ଆନ୍ତର୍କାତିକ ସୀମା ନିକଟରେ ଥିବା ସିକିମ୍ ରାଜ୍ୟର ଏହି ବିମାନ ବନ୍ଦର ପ୍ରତିରକ୍ଷା ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର

ଆଗକୁ କୋଲକାତାକୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ମାନ୍ନୟରେ ହାସ ପାଇବାରେ ଲାଗିଛି

ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରୁ ଏହି ଅଭିଯାନର ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଦେଶର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ନିର୍ଦ୍ଦେଶକ ଡକ୍କର ଅବଦୁଲ୍ ବସାର୍ ମହମ୍ମଦ୍ ଖୁର୍ସିଦ୍ ଆଲାମ୍ କହିଛନ୍ତି ଢାକା ସ୍ଥିତ କୁର୍ମିତୋଲା ହସ୍କିଟାଲ୍ର ନର୍ସମାନଙ୍କୁ ପ୍ରଥମେ ଏହି ଟିକା ପ୍ରଦାନ କରାଯାଇ ଟିକାକରଣ ଅଭିଯାନର ଶୁଭାରମ୍ଭ କରାଯିବ